ଏ ପ୍ରସଙ୍ଗରେ କୌଣସି କଥାବାର୍ତ୍ତା ବୁଝାମଣା କିମ୍ବା ସାଲିସ୍କୁ ଭାରତ ପ୍ରତ୍ୟାଖ୍ୟାନ କରିଛି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ତାଙ୍କୁ ଖଲାସ କରିବାକୁ ଘୋଷଣା କରିଛନ୍ତି

ଇଣ୍ଡିଆ ପାକ୍ ବିନା ବିଳମ୍ଘରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ଫେରାଇ ଦେବାକୁ ଭାରତ ପାକିସ୍ତାନକୁ କହିଛି ଏ ବିଷୟରେ କୌଣସି ବୁଝାମଣା କଥାବାର୍ତ୍ତା କିମ୍ବା ସାଲିସ୍କୁ ପ୍ରତ୍ୟାଖ୍ୟାନ କରି ଭାରତ କହିଛି ଭାରତୀୟ ବିମାନ ବାହିନୀ ଅଫିସରଙ୍କୁ ପାକିସ୍ତାନ ଉପଯୁକ୍ତ ବ୍ୟବହାର ପ୍ରଦର୍ଶନ କରିବା ଉଚିତ ଓ ତାଙ୍କର କୌଣସି କ୍ଷତି ନ ଘଟାଇ ଶୀଘ୍ର ତାଙ୍କୁ ଭାରତକୁ ଫେରାଇ ଦେବା ଉଚିତ ନୂଆଦିଲ୍ଲୀରେ ସରକାରୀ ସ୍ନତ୍ରରେ କୁହାଯାଇଛି ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଭେଟିବା ପାଇଁ ଭାରତ ଦୂତାବାସର ସହାୟତା ଲୋଡିନାହିଁ ଏଥିରେ କୁହାଯାଇଛି ପ୍ରତିରକ୍ଷା ବାହିନୀ ଯବାନଙ୍କୁ ଅଟକାଇ ରଖି ପାକିସ୍ତାନ'ଭାରତକୁ ଯଦି ଧମକାଇବାକୁ ଭାବୁଥାଏ ତାହା କେବେ ଘଟିବ ନାହିଁ ୱିଙ୍ଗ କମାଣ୍ଡର ଅଭିନନ୍ଦନ ଏବେ ପାକିସ୍ତାନ ହାଜତରେ ଅଛନ୍ତି ପାକିସ୍ତାନ ଯଦି ଭାରତ ସହ କଥାବାର୍ତ୍ତା କରିବାକୁ ଚାହେଁ ତେବେ ଏହାକୁ ଶୀଘ୍ର ସନ୍ତାସବାଦ ବିରୁଦ୍ଧରେ ବିଶ୍ୱସନୀୟ ପଦକ୍ଷେପ ନେବାକୁ ହେବ ବୋଲି ଭାରତ କହିଛି ସବୁ କିଛି ପାକିସ୍ତାନ ଉପରେ ନିର୍ଭର କରିବେ ବୋଲି ଏଥିରେ କୁହାଯାଇଛି ଭାରତ ସହ କଥାବାର୍ତ୍ତା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପ୍ରସ୍ତାବ ସଂକ୍ରାନ୍ତରେ ଭାରତ କହିଛି କଥାବାର୍ତ୍ତା ପାଇଁ ଉପଯୁକ୍ତ ବାତାବରଣ ସୃଷ୍ଟି କରିବା ପାକିସ୍ତାନ ଉପରେ ନିର୍ଭର କରେ ଗତକାଲି ପାକିସ୍ତାନ ଅସ୍ଥାୟୀ ହାଇକମିଶନରଙ୍କୁ କିଛି ଦସ୍ତାବିଜ୍ ଦିଆଯାଇଛି ଯେଉଁଥିରେ ଜୈସେ ମହମ୍ମଦ ସନ୍ତାସବାଦୀ ଗୋଷ୍ଠୀ ଭାରତ ଉପରେ ଆକ୍ରମଣ କରିଥିବାର ପ୍ରମାଣ ମାନ ରହିଛି ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କର କାର୍ଯ୍ୟ ଏଥିରେ କୁହାଯାଇଛି ଭାରତ ପ୍ରତି ସମର୍ଥନ ବୃଦ୍ଧି ପାଉଛି ଓ ରୁଷ ବିଟ୍ରେନ ଆମେରିକା ଓ ଫ୍ରାନ୍ସ ସନ୍ତାସବାଦ ବିରୁଦ୍ଧରେ ସଂଗ୍ରାମ ପାଇଁ ସଂକଳ୍ପବଦ୍ଧ ହୋଇଛି କର୍ତ୍ତାରପୁର କଥାବାର୍ତ୍ତା ସଂକ୍ରାନ୍ତରେ ଏଥିରେ କୁହାଯାଇଛି ଭାରତ ଦ୍ୱାରା କଥାବାର୍ତ୍ତା ବନ୍ଦ କରାଯାଇନାହିଁ କଥାବାର୍ତ୍ତା ପାଇଁ ଯଦି ପାକିସ୍ତାନ ଚାହେଁ ତାହା ହେଲେ ସେ ଆଗେଇ ଆସିବା ଉଚିତ ଇତିମଧ୍ୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କମାଣ୍ଡର ଅଭିନନ୍ଦନଙ୍କୁ ଖଲାସ କରିବାକ୍ ଘୋଷଣା କରିଛନ୍ତି ମୋଦି ବିଜେପି ୱାର୍କର୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶର ଶତ୍ର ଭାରତକୁ ଅସ୍ଥିର କରିବା ପାଇଁ ପ୍ରଚେଷ୍ଠା ଚଳାଇଛି ଓ ସନ୍ତାସବାଦୀ ଆକ୍ରମଣ କରି ଏହାର ବିକାଶରେ ପ୍ରତିବନ୍ଧକ ସୃଷ୍ଟି କରିବାକୁ ଚାହୁଁଛି ଶତ୍ର ଦେଶର ସାମ୍ନା କରିବାକୁ ଭାରତ ସମସ୍ତ ନାଗରିକଙ୍କୁ ଐକ୍ୟବଦ୍ଧ ହୋଇ ଲଢିବାକୁ ପଡିବ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଏକ ହୋଇ ରହିବ ଏକ ହୋଇ କାମ କରିବ ଏକ ହୋଇ ଉନ୍ତି କରିବ ଏକ ହୋଇ ଲଢିବ ଓ ଏକ ହୋଇ ଜିତିବା ବିଜେପି କର୍ମୀମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବାର୍ତ୍ତାଳାପ ବେଳେ ଶ୍ରୀ ମୋଦି କହିଛନ୍ତି ଦେଶର ଏହାର ନିରାପଭାବାହିନୀ ଜବାନମାନଙ୍କ ଉପରେ ଦୂତ ବିଶ୍ୱାସ ରହିଛି ସେମାନଙ୍କର ନୈତିକ ମନୋବଳ ଯେପରି କ୍ଷୂର୍ଣ୍ଣ ନ ହୁଏ ସେଥିପ୍ରତି ସାବଧାନ ରହିବାକୁ ସେ କହିଛନ୍ତି ଶତ୍ରପକ୍ଷକୁ ସେମାନଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ ନ ଦେବାକୁ ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀ ମୋଦି କହିଛନ୍ତି ସମଗ୍ର ଦେଶ ସେମାନଙ୍କ ପଛରେ ଛିଡା ହୋଇଛି ଓ ବିଶ୍ୱ ଭାରତର ମନୋବଳ ଜାଣିପାରିଛି

ଶ୍ରୀ ମୋଦି କହିଛନ୍ତି ଦେଶ ଏକ ନିରୁପାୟ ସରକାର ଚାହେଁନି ଏକ ଦୂଢ ସରକାର ଚାହେଁ କଂଗ୍ରେସ ପାର୍ଟି ରାଫେଲ ଯୁଦ୍ଧ ବିମାନ କିଣା ଓ ପ୍ରତିରକ୍ଷା ଆଧୁନିକୀକରଣରେ ବାଧା ସୃଷ୍ଟି କରି ଜାତୀୟ ନିରାପତ୍ତା ସହ ସାଲିସ୍ କରୁଛି ବୋଲି ସେ ଦୋଷାରୋପ କରୁଛନ୍ତି

ୟୂଏନଏସସି ମସ୍ନଦ ଅଜହର ପାକିସ୍ତାନ ଭିତ୍ତିକ ସନ୍ତାସବାଦୀ ଗୋଷ୍ଠୀ ଜୈସେ ମହମ୍ମଦ ମୁଖ୍ୟ ମସୁଦ୍ ଅଜହରକୁ ଆର୍ନ୍ତଜାତିକ ସନ୍ତାସବାଦୀ ଘୋଷଣା କରିବା ପାଇଁ ଆମେରିକା ବ୍ରିଟେନ ଓ ଫ୍ରାନ୍ସ କାତିସଂଘ ନିରାପତ୍ତା ପରିଷଦରେ ଏକ ସାନି ପ୍ରସ୍ତାବ ଆଗତ କରିଛନ୍ତି ଆସନ୍ତାକାଲି ଫ୍ରାନ୍ସ ଜାତିସଂଘ ନିରାପତ୍ତା ପରିଷଦର ଅଧ୍ୟକ୍ଷ ପଦ ଗ୍ରହଣ କରିବା ପରେ ମସୁଦ ଅଜହରଙ୍କୁ ନିଷେଧ କରିବା ପାଇଁ ପ୍ରସ୍ତାବ ଆଗତ କରିବ ଏହାଦ୍ୱାରା ମସୁଦ ଅଜହର ଆର୍ନ୍ତଜାତିକ ସ୍ତରରେ ଯାତ୍ରା କରିପାରିବ ନାହିଁ ଓ ତାହାର ସମ୍ପଭି ଅଚଳ କରାଯାଇପାରିବ

ସେ ମଧ୍ୟ ଏକ ସଡକ ସୁରକ୍ଷା ପାର୍କ ଓ ପରିବହନ ସଂଗ୍ରହାଳୟର ଶୁଭାରମ୍ଭ କରିବେ

ଏହି ସେକ୍ସନ ମଦୁରାଇ ଶିବଗଙ୍ଗା ଓ ରାମନାଥପୁରମ୍ ଜିଲ୍ଲା ଦେଇ ଯାଇଛି

ଏହି ପ୍ରକବ୍ଧଗୁଡିକ ଦ୍ୱାରା ସ୍ଥାନୀୟ ଲୋକେ ଉପକୃତ ହେବେ

ସେ କହିଛନ୍ତି ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଜ୍ଞାନ ପ୍ରତିଷ୍ଠାନଗୁଡ଼ିକ ନିଜକୁ ବିକଶିତ କରିବା ଉଚିତ ଶାନ୍ତିସ୍ୱର୍ପ ଭଟ୍ଟନାଗର ପୁରସ୍କାର ଯୁବ ବୈଜ୍ଞାନିକ ଓ ଇଞ୍ଜିନିୟର ମାନଙ୍କୁ ସେମାନଙ୍କର ଗବେଷଣା ଓ କାର୍ଯ୍ୟ ପାଇଁ ଦିଆଯାଇଥାଏ

ବିଜେପି ସଭାପତି ଅମିତ ଶାହା ଓ ଶିରୋମଣି ଅକାଳୀ ଦଳ ନେତା ସୁଖବୀର ସିଂ ବାଦଲଙ୍କ ମଧ୍ୟରେ ଆଜି ନୂଆଦିଲ୍ଲୀରେ ଏକ ବୈଠକରେ ଏହା ଚୂଡାନ୍ତ ହୋଇଛି

ଆୟୁଷ ୟୁନାନୀ ମେଡିସିନ୍ ଆୟୁଷମନ୍ତ୍ରୀ ଶ୍ରୀପଦ ୟେଶୋ ନାଏକ ଆସନ୍ତାକାଲି ଗାଜିଆବାଦଠାରେ ଜାତୀୟ ୟୁନାନୀ ଔଷଧ ପ୍ରତିଷାନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ

ସିଜ୍ ଫାୟାର୍ ଭାଓଲେସନ୍ ଜନ୍ମୁ କାଶ୍ମୀରର ପୁଞ୍ ଜିଲ୍ଲା ସ୍ଥିତ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନୀ ସେନାବାହିନୀଦ୍ୱାରା ଭାରତୀୟ ଘାଟିଗୁଡ଼ିକ ଉପରକୁ ଗୁଳିମାଡ଼ର ଠିକଣା୍ ଜବାବ୍ ଦିଆଯାଇଛି

ଏହାପରେ ଭାରତୀୟ ଯବାନମାନେ ପାଲଟା ଗୁଳି ଚଳାଇଥିଲେ

ନ୍ତଆଦିଲ୍ଲୀରେ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟିରେ ଏହି ନିଷ୍ପଭି ନିଆଯାଇଛି